ଶ୍ରୀ ମହାପାତ୍ର କହିଛନ୍ତି ଏହି ସମୟ ମଧ୍ଧରେ ଅତ୍ୟାବଶ୍ୟକ ସେବା ଜାରି ରହିବ କୌଣସି ଧାର୍ମିକ ବା ରାଜନୈତିକ ଶୋଭାଯାତ୍ରା କିମ୍ୟା ସମାବେଶ ଉପରେ କଟକଶା ଜାରି କରାଯାଇଛି ସେହିଭଳି ଆସନ୍ତା ସୋମବାରଠାରୁ ଆନ୍ତଃରାକ୍ୟ ବସ୍ ଚଳାଚଳ ବନ୍ଦ୍ ରହିବ କୌଣସି ଅଟୋରିକ୍ସା କିମ୍ୟା ଟ୍ୟାକ୍ିରେ କେବଳ ଦୁଇ ଜଶ ହିଁ ଯାତ୍ରା କରିପାରିବେ

ଶ୍ରୀ ମହାପାତ୍ର ଜନସାଧାରଶଙ୍କୁ କରୋନା କଟକଣା ପାଳନ କରିବାକୁ ଅନୁରୋଧ କରିଛନ୍ତି

ବାଲେଶ୍ୱର ଓ ଭଦ୍ରକ ପାଇଁ ମଧୁସୂଦନ ପାଢୀ କଟକ ସହରାଞଳ ଗ୍ରାମାଞଳ ନୟାଗଡ଼ ଏବଂ ପୁରୀ ଓ ଖୋର୍ବ୍ଧା ଗ୍ରାମାଞଳ ପାଇଁ ଅନୀଲ କୁମାର ସାମଲ କଟକ ସହରାଅଳ ଓ ଗ୍ରାମାଅଳ ପାଇଁ ସୁଶାନ୍ତ ମହାପାତ୍ରଙ୍କୁ ଦାୟିତ୍ ଦିଆଯାଇଛି

ଏଥିପାଇଁ ସେମାନଙ୍କୁ କୌଣସି ପରୀକ୍ଷା ଦେବାକ ପଡ଼ିବ ନାହିଁ

କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲଠାରୁ ଆର ଭୋଟ୍ଗ୍ରହଶ ଏବଂ ଫଳାଫଳ ଘୋଷଣା ତାରିଖ ପୁନର୍ବାର ଜାରି କରାଯିବ